ଏବଂ କଳାହାଣ୍ଡିର୍ ଜଣେ ଲେଖାଏଁ ରହିଛନ୍ତି

ସହରର ବିଭିନ୍ନ ସ୍ଚାନରେ ଘରକୁ ଘର ବୁଲି ସଭେଲାନ୍ କରାଯାଉଛି ଏବଂ ବିଭିନ୍ ସ୍ରାନରେ ବିଶୋଧନ କାର୍ଯ୍ୟ ଜାରି ରହିଛି ବୋଲି କଟକ ମହାନଗର ନିଗମ ପକ୍ଷର୍ କୁହାଯାଇଛି

ତେବେ ଅଗଷ୍ ମାସର ଶନିବାର ଓ ରବିବାରଗୁଡ଼ିକ ବସ୍ ସେବା ବନ୍ଦ୍ ରହିବ

ସେହିପରି ବସ୍ଗୁଡ଼ିକ ସମୟ ସମୟରେ ବିଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ସୂଚନାଯୋଗ୍ୟ କୋଭିଡ୍ ସଂକ୍ରମଶ ଯୋଗୁଁ ରାଜ୍ୟରେ ମୋ ବସ୍ ସେବା ବନ୍ଦ୍ ରହିଥିଲା

ସେହିଭଳି ଜିମ୍ ଭିତରେ ସମସ୍ତ ଉପକରଣକୁ ସାନିଟାଇଜ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ କୌଣସି ବ୍ୟକ୍ତି ଉପକରଣଗୁଡ଼ିକ ଛୁଇଁବା ପୂର୍ବରୁ ହାତକୁ ଭଲଭାବେ ବିଶୋଧନ କରିବାକୁ କୁହାଯାଇଛି

ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କୁ ଅନୁମତି ଦେବାକୁ ପିଟିସନ୍ରେ ଅନୁରୋଧ କରାଯାଇଛି